ଏହାଦ୍ୱାରା ଲୋକେ ସତେଜ ଓ ଜେବିକ ପନିପରିବା ପାଇପାରିବେ

ଏହି ମୁକାବିଲା ଲାଗି ଗତକାଲି ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି ରାନୀ ରାମପାଲ୍ ମହିଳା ଏବଂ ମନ୍ପ୍ରୀତ୍ ସିଂ ପୁରୁଷ ଦଳର ନେତ୍ତ୍ ନେବେ

ଖୋଜାଖୋଜି ପରେ ଜଙ୍ଗଲ ମଧରେ ଗୋରୁମାନଙ୍କର ଦେହାବଶେଷ ମିଳିଥିଲା କୌଣସି ବନ୍ୟଜନ୍ତୁ ଗୋରୁମାନଙ୍କ ଶିକାର କରିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ